ଗଣତନ୍ତ୍ର ଉହବ ଅବସରରେ ଆଲୋଚନା ଦେଶର ବିଧାନସଭା ଗଣତନ୍ତ ପ୍ରଗତି ପାଇଁ ଜ୍ଞାନ ଯୋଗାଇବ ବୋଲି ଶ୍ରୀ କୋବିନ୍ଦ୍ ଆଶାବ୍ୟକ୍ତ କରିଛନ୍ତି କେରଳକୁ ତିନିଦିନିଆ ଗସ୍ତରେ ଯାଇ ଶ୍ରୀ କୋବିନ୍ଦ୍ ଗତକାଲି ଥିରୁବନନ୍ତପୁରମ୍ରେ ପହଞ୍ଚଥିଲେ ରାଜ୍ୟପାଳ ପି ସଦାଶିବମ୍ ଓ ମୁଖ୍ୟମନ୍ତ୍ରୀ ପୀନାରାଇ ବିଜୟନ୍ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ

କୋର୍ଟ କହିଛନ୍ତି ତିନିକଣିଆ ବିଚାରକମଣ୍ଡଳି ଏହି ମାମଲା ଉପରେ ଶୁଶାଣି କରୁଛନ୍ତି ଏବଂ ଏହି ମାମଲା ବୃହତ୍ତର ଖଣ୍ଡପୀଠକୁ ପଠାଯିବା ସଂକ୍ରାନ୍ତରେ ଏହି ବିଚାରକ ମଣ୍ଡଳି ହିଁ ବିବେଚନା କରିବେ ପ୍ରଧାନ ବିଚାରପତି ଦୀପକ୍ ମିଶ୍ର ଓ ବିଚାରପତି ଏମ୍ଏମ୍ ଖାନ୍ୱିଲ୍କରଙ୍କ ଖଣ୍ଡପୀଠ କହିଛନ୍ତି ତିନିଜଣିଆ ବିଚାରକ ମଣ୍ଡଳି ଏବଂ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏହି ମାମଲା ଉପରେ ଶୁଣାଣି କରିବେ

ରାଜ୍ୟ ବାହାରେ ବିବାହ କରିଥିବା ମହିଳାମାନଙ୍କୁ ସମ୍ପତ୍ତି ଅଧିକାର ଏହି ଧାରା ଅଧୀନରେ ଦିଆଯାଇ ନ ଥିଲା

ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଥାଓ୍ୱର୍ଚାନ୍ଦ ଗେହଲଟ୍ ଆଜି ଏହି ବିଲ୍କୁ ରାଜ୍ୟସଭାରେ ଉପସ୍ଥାପନ କରିବେ ଗତ ସପ୍ତାହରେ ଏହି ବିଲ୍ଟି ଲୋକସଭାରେ ପାସ୍ ହୋଇଯାଇଛି ଆଜି ସକାଳେ ଆକାଶବାଣୀ ସହ ସାକ୍ଷାତ୍କାର ବେଳେ ଏହି ବିଲ୍କୁ ସର୍ବସମ୍ମତିକ୍ରମେ ପାସ୍ କରାଇବାପାଇଁ ଶ୍ରୀ ଗେହଲଟ୍ ସବୁ ରାଜନୈତିକ ଦଳଗୁଡ଼ିକୁ ନିବେଦନ କରିଛନ୍ତି

ତେଶେ ଲୋକସଭାରେ ଅନୁସ୍ଚିତ କାତି ଓ କନକାତି ଅତ୍ୟାଚାର ନିବାରଣ ସଂଶୋଧନ ବିଲ୍ ଉପରେ ବିତର୍କ ଓ ଅନୁମୋଦନ ପାଇଁ ମଧ୍ୟ ତାଲିକାଭୁକ୍ତ କରାଯାଇଛି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଗତ ସପ୍ତାହରେ କହିଥିଲେ ଅନୁସ୍ଚିତ କାତି ଓ କନକାତି ଅତ୍ୟାଚାର ନିବାରଣ ଆଇନ୍ର ମୃଳ ଧାରାଗୁଡ଼ିକୁ ପୁନଃ ସ୍ଥାପନ କରିବାଲାଗି ସରକାର ଚଳିତ ଅଧିବେଶନରେ ଏହି ସଂଶୋଧନ ବିଲ୍କୁ ପାସ୍ କରିବାକୁ ଚାହୁଁଛନ୍ତି

ଶକ୍ତି ନିରାପତ୍ତା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ର ସମେତ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଅତ୍ୟାଧୁନିକ ଗବେଷଣାପାଇଁ ଲକ୍ଷ୍ୟ ରଖାଯାଇଛି

ଆତ୍କନିର୍ଭରଶୀଳତା ଏବଂ ସମଷ୍ଟିଗତ ଅଭିବୃଦ୍ଧିପାଇଁ ଦେଶକୁ କ୍ଷମତାପନ୍ନ କରିବା ଦିଗରେ ଦେଖାଦେଉଥିବା ବିଜ୍ଞାନ ଓ ଇଞ୍ଜିନିୟରିଂ ଚ୍ୟାଲେଞ୍ଗୁଡ଼ିକର ମୁକାବିଲା କରିବାପାଇଁ ଇମ୍ପ୍ରିଣ୍ଟ୍ ହେଉଛି ପ୍ରଥମ ଧରଣର ଉଦ୍ୟମ

ଦିଲ୍ଲୀ ମେଟ୍ରୋ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ହର୍ଦୀପ୍ ସିଂ ପୁରୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ କେଜରିୱାଲ୍ ଦିଲ୍ଲୀ ମେଟ୍ରୋର ନୂଆ ପିଙ୍କ୍ ଲାଇନ୍କୁ ଆଜି ଶୁଭାରମ୍ଭ କରିଛନ୍ତି

ଆଜି ଅପରାହ୍ନ ଗୋଟାଏରୁ ଏହି ମେଟ୍ରୋ ଲାଇନ୍ରେ ଚଳାଚଳ ଆରମ୍ଭ ହେବ

ଖାନ୍ତଲାସୀ କାରି ଥିବାରୁ ସବିଶେଷ ରିପୋର୍ଟ ଆମର ହସ୍ତଗତ ହୋଇ ନାହିଁ ଓଡ଼ିଶା ରେନ୍ ଉତ୍ତର ପଣ୍ଟିମ ବଙ୍ଗୋପସାଗର ଓ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ଆଜି ସକାଳୁ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା କାରି ରହିଛି

ଏହାଫଳରେ ରୋହରୁ ସିମ୍ଳା ସଡ଼କ ପଥକ୍ର ବନ୍ଦ୍ ରଖାଯାଇଛି ଆସନ୍ତାକାଲି ସ୍ୱଦ୍ଧା ଏହି ସଡ଼କ ପଥ ପୁନଃକ୍ଷମ ହେବ ବୋଲି ସରକାରୀ ଭାବେ କୁହାଯାଇଛି ରୋହ୍ରୁ ସିମ୍ଳା ସଡ଼କ ପଥ ବନ୍ଦ ହୋଇଯିବାରୁ ଯାନବାହନଗୁଡ଼ିକ ତାହୁ ପଥରେ ଚଳାଚଳ କରୁଥିବାରୁ ଅନେକ ସ୍ଥାନରେ ଟ୍ରାଫିକ୍ ଜାମ୍ ହୋଇଛି ସିମ୍ଳାରୁ ରୋହ୍ରୁରେ ପହଞ୍ଚବାପାଇଁ ନାର୍କଣ୍ଡା ରାସ୍ତା ବ୍ୟବହାର କରିବାପାଇଁ ପୁଲିସ୍ ଯାନବାହନ ଚାଳକମାନଙ୍କୁ ଅନୁରୋଧ କରିଛି

ଜନସଂଖ୍ୟା ବୃଦ୍ଧି ସମସ୍ୟାର ସମାଧାନ ପାଇଁ ସାମାଜିକ ସଙ୍ଗଠନଗୁଡ଼ିକ ଆଗେଇ ଆସିବାକୁ ସେ ଆହ୍ୱାନ କଣାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ମୋତିଲାଲ୍ ଭୋରା ମଣିଷ ଚୋରା କାରବାର ସମସ୍ୟା ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଏବଂ ବିଭିନ୍ନ ରାଜ୍ୟରୁ ଯୁବତୀମାନଙ୍କୁ ଚୋରାଚାଲାଣ କରାଯାଉଥିବା ବିଷୟକୁ ବନ୍ଦ୍ କରିବାପାଇଁ ଫଳପ୍ରଦ ପଦକ୍ଷେପ ଗ୍ରହଣ କରିବାକୁ ଆହ୍ୱାନ ଜଣାଇଛନ୍ତି

ଶାନ୍ତି ସ୍କାରକୀ ଉଦ୍ୟାନରେ ଅନୁଷ୍ଠିତ ଉତ୍ସବରେ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଯୋଗଦେଇ କହିଥିଲେ ପରମାଣୁସମ୍ପନ୍ନ ଓ ଅଣପରମାଣୁସମ୍ପନ୍ନ ଦେଶଗୁଡ଼ିକ ମଧ୍ୟରେ ତାରତମ୍ୟ ଦୂର କରିବା ଜାପାନର ପ୍ରମୁଖ ଦାୟିତ୍ୱ ଅଶପରମାଣୁ ଅସ୍ତନୀତିକୁ ବଜାୟ ରଖି ପରମାଣୁ ଅସ୍ତ୍ରାସ ଦିଗରେ ତାଙ୍କ ଦେଶ କାମ କରିବ ବୋଲି ଶ୍ରୀ ଆବେ କହିଛନ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ଆଡ଼କୁ ଆମେରିକା ଜାପାନ୍ ଉପରେ ଦୁଇଟି ପରମାଣୁ ବୋମା ପକାଇଥିଲା

ୱେଦର ବଙ୍ଗୋପସାଗରେ ସ୍ପଷ୍ଟି ହୋଇଥିବା ପୂର୍ଣ୍ଣିଝଡ଼ର ପ୍ରଭାବରେ ଓଡ଼ିଶା ପଣ୍ଟିମବଙ୍ଗ ଓ ଆଶ୍ଡାମାନ୍ ଦ୍ୱୀପରେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସ୍ବଚନା କାରି କରାଯାଇଛି ସମୁଦ୍ର ଭିତରକୁ ଯିବାପାଇଁ ମହ୍ୟଜୀବୀମାନଙ୍କୁ ବାରଣ କରାଯାଇଛି ପାଣିପାଗ ବିଭାଗ ପକ୍ଷରୁ ଜାରି ସତର୍କତାରେ କୁହାଯାଇଛି ଓଡ଼ିଶାର ଉତ୍ତର ଓ ଦକ୍ଷିଣ ଉପକ୍ରଳବର୍ତ୍ତୀ ଅଧିକାଂଶ ସ୍ଥାନରେ ଆଜି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ଉତ୍ତର ପ୍ରଦେଶ ଚଣ୍ଡୀଗଡ଼ ଦିଲ୍ଲୀ ବିହାର ଝାଡ଼ଖଣ୍ଡ ଓ ନାଗାଲ୍ୟାଣ୍ଡ ସମେତ ଦେଶର ଉତ୍ତର ପୂର୍ବ ଓ ଉତ୍ତର ପୂର୍ବାଞ୍ଚଳରେ ମୃଷଳ ଧାରାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି